ପୀୟୁଷ ଗୋଏଲ୍ ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ୍ କହିଛନ୍ତି ଟ୍ରେନ୍ଗୁଡ଼ିକରେ ନିରାପତ୍ତା ହେଉଛି ସରକାରଙ୍କର ପ୍ରାଥମିକତା

ଫଳରେ ନିରାପତ୍ତା ଜନିତ ପାଣ୍ଠିର ଅଭାବ ରହିବ ନାହିଁ

ଦୁଇ ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ପହରା ଦେଉଥିବା ଯବାନମାନଙ୍କ ଏକ ଦଳ ଉପରକୁ ସନ୍ତାସବାଦୀମାନେ ଆକ୍ରମଣ କରିବା ପରେ ସେହି ଅଞ୍ଚଳକୁ ଘେରାଉ କରି ଶନିବାର ଭୋରରୁ ସେନାବାହିନୀ ଅଭିଯାନ ଆରମ୍ଭ କରିଥିଲା

ଦୁର୍ଘଟଣାରେ ଆହତ ହୋଇଥିବା ଆଉଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି

ପୁଲିଂ ଜୟନଗର କର୍ଣ୍ଣାଟକର ଜୟନଗର ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ସୁରୁଖୁରୁରେ ଚାଲିଛି ବିଜେପି ପ୍ରାର୍ଥୀ ବିଏନ୍ ବିଜୟକୁମାରଙ୍କ ବିୟୋଗ ଯୋଗୁଁ ସେହି ଆସନଟି ଖାଲିପଡ଼ିଥିଲା

ସ୍ୱର୍ଗତ ବିଜୟକୁମାରଙ୍କ ଭାଇ ବିଏନ୍ ପ୍ରହ୍ଲାଦଙ୍କୁ ବିଜେପି ସେଠାରୁ ପ୍ରାର୍ଥୀ କରାଇଥିବାବେଳେ କଂଗ୍ରେସ ପୂର୍ବତନ ମନ୍ତ୍ରୀ ରାମଲିଙ୍ଗ ରେଡ୍ଭିଙ୍କ କନ୍ୟା ସୌମ୍ୟା ରେଡ୍ଭୀଙ୍କୁ ପ୍ରାର୍ଥୀ କରାଇଛି

ସିଭି ଶରଦକୁମାର ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏର ପୂର୍ବତନ ମୁଖ୍ୟ ଶରଦ କୁମାରଙ୍କୁ ଭିଜିଲାନ୍ନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି

ଫେବୃୟାରୀ ମାସରୁ ଭିଜିଲାନ୍ସ କମିଶନର ପଦ ଖାଲି ପଡ଼ିଥିଲା ବର୍ତ୍ତମାନ କେବି ଚୌଧୁରୀ ମୁଖ୍ୟ ଭିଜିଲାନୁ କମିଶନର ଅଛନ୍ତି ଏବଂ ଟିଏନ୍ ଭସିନ୍ ଅନ୍ୟତମ ଭିଜିଲାନ୍ନ କମିଶନର ଅଛନ୍ତି

ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଗୋଳା ବିନିମୟରେ ତାଳିବାନ ବିଦ୍ରୋହୀମାନେ ବହୁସଂଖ୍ୟାରେ ପ୍ରାଣ ହରାଇଥିବାର କୁହାଯାଉଛି କିନ୍ତୁ ସେମାନଙ୍କର ପ୍ରକୃତ ସଂଖ୍ୟା ଜଣାପଡ଼ି ନାହିଁ

ଟ୍ରମ୍ପ ଲି ମିଟ୍ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ଙ୍କ ସହ ଐତିହାସିକ ଶିଖର ବୈଠକର ଦିନକ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଙ୍ଗ୍ ଲୁଙ୍ଗ୍ଙ୍କୁ ସାକ୍ଷାତ କରିଛନ୍ତି ଇସ୍ତାନାସ୍ଥିତ ରାଷ୍ଟ୍ରପତି ଭବନରେ ଶ୍ରୀ ଲି ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ ଆମେରିକାର ଶୁଳ୍କ ଧମକ ସମେତ ଶିଖର ବୈଠକ ପ୍ରସ୍ତୁତି ସଂକ୍ରାନ୍ତରେ ଉଭୟ ନେତା ଆଲୋଚନା କରିବାର ଆଶା କରାଯାଉଛି ଲିଥିୟମ୍ ବ୍ୟାଟେରୀ ଭାରତ ଖୁବ୍ ଶୀଘ୍ର ନିଜ ଦେଶରେ ପ୍ରଥମ ଲିଥିୟମ୍ ଆୟନ୍ ବ୍ୟାଟେରୀ ତିଆରି କରିବ ଗତକାଲି ତାମିଲନାଡ଼ୁର କଡ଼ାଇକ୍ତିଡ଼ିର ସିଏସ୍ଆଇଆର୍ ଏବଂ ରାଶି ସୋଲାର ପାୱାର ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ବିଜ୍ଞାନ ଓ କାରିଗରୀ ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଭାରତ ଏହି ବ୍ୟାଟେରୀ ଚୀନ୍ ଜାପାନ ଓ ଦକ୍ଷିଣ କୋରିଆରୁ ଆମଦାନୀ କରୁଛି

ଅମିତ୍ ଶାହା ଛତିଶଗଡ଼ ବିଜେପି ସଭାପତି ଅମିତ ଶାହା କହିଛନ୍ତି ଯେ ଅନୁସୂଚିତ କାତି ଜନଜାତି ଆଇନ ଏବଂ ନିଯୁକ୍ତି କ୍ଷେତ୍ରରେ କୌଣସି ପରିବର୍ତ୍ତନ ହେବ ନାହିଁ ଗତକାଲି ଛତିଶଗଡ଼ର ଅୟିକାପୁରଠାରେ ଏକ ଜନସଭାବେଶରେ ଉଦ୍ବୋଧନ ଦେଲାବେଳେ କେନ୍ଦ୍ରର ଏନ୍ଡିଏ ସରକାର କାର୍ଯ୍ୟକାରୀ କରୁଥିବା ଲୋକାଭିମୁଖୀ ଯୋକନାଗୁଡ଼ିକ ବିଷୟରେ ସେ ଆଲୋକପାତ କରିଥିଲେ ଏବଂ ଛତିଶଗଡ଼ ସରକାର ଏହି ଯୋଜନାଗୁଡ଼ିକୁ ଫଳପ୍ରଦ ର୍ ପାୟନ କରିବା ସଙ୍ଗେସଙ୍ଗେ ଅନ୍ୟ ଉନ୍ନୟନମ୍ଭଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଥିବାରୁ ତାହାକୁ ସେ ପ୍ରଶଂସା କରିଥିଲେ ପୂର୍ବରୁ ଶ୍ରୀ ଶାହା ଓ ମୁଖ୍ୟମନ୍ତ୍ରୀ ରମଣ ସିଂହ ଅୟିକାପୁର ସହରରେ ଏକ ରୋଡ୍ ଶୋରେ ଅଂଶଗ୍ରହଣ କରିଥିଲେ ଏଭରେଷ୍ଟ୍ ଶୃଙ୍ଗ ଆରୋହଣକାରୀ ରାଜ୍ୟର ଯୁବକ ରାହୁଲ ଗୁପ୍ତାଙ୍କୁ ଉଭୟ ନେତା ଏକ ଉତ୍ସବରେ ପୁରସ୍କୃତ କରିଚ୍ଛନ୍ତି

ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ ସୂଚନା କ୍ଷାରି କରାଯାଇଥିବା ସତ୍ତ୍ୱେ ସେମାନେ ଗାଧୋଇବାପାଇଁ ଯାଇ ସମୁଦ୍ର ସ୍ରୋତରେ ବୁଡ଼ିଯାଇଥିଲେ

ବର୍ଡର ଇଲେକ୍ଟ୍ରିଫିକେସନ୍ ଜାମ୍ମୁ ଓ କାଶ୍ମୀର ସରକାର ରାଜ୍ୟରେ ବିଦ୍ୟୁତ୍ ସଂଯୋଗ ହୋଇନଥିବା ପରିବାରଗୁଡ଼ିକୁ ବିଦ୍ୟୁତ୍ ଯୋଗାଇଦେବା ପାଇଁ ସବୁମତେ ଉଦ୍ୟମ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ସୌଭାଗ୍ୟ ଯୋଜନା ଅଧୀନରେ ରାଜ୍ୟ ବିଦ୍ୟୁତ ଉନ୍ନୟନ ବିଭାଗ ଏହି କାର୍ଯ୍ୟ ପ୍ରାଥମିକତା ଭିତ୍ତିରୋ କାଠୁଆ ସାମ୍ଭା ରାଜୌରୀ କାଞ୍ଚୁର ପୁଞ୍ଚ୍ ତଥା ବାନ୍ଦିପୁରା ବାରମୁଲା କାରର୍ଗିଲ୍ ଲେହ ଓ ଲଦାଖ ଜିଲ୍ଲାରେ କାର୍ଯ୍ୟକାରୀ କର୍ ଛି ସୌଭାଗ୍ୟ ଯୋଜନା ପ୍ରଧାନ ମନ୍ତ୍ରୀ ସହଜ ବିଜୁଳି ହରଘର ଯୋଜନା ବା ସୌଭାଗ୍ୟ ଯୋଜନା ଗ୍ରାମାଞ୍ଚଳ ତଥା ଛତିଶଗଡ଼ର ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକ ପାଇଁ ଯଥେଷ୍ଟ ଲାଭଦାୟକ ହୋଇଛି କୁର୍ବା ଜିଲ୍ଲାର କେସାରପୁର ଗାଁ ଏହି ଯୋଜନାରେ ସବୁଠୁ ଅଧିକ ଉପକୃତ ହୋଇଥିବା ଜଣାପଡ଼ିଛି ବିଜୁଳି ସଂଯୋଗ ହୋଇ ନଥିବା ଘରଗୁଡ଼ିକୁ ବିଜୁଳି ଯୋଗାଇଦେବା ପାଇଁ ରାଜ୍ୟର ଗାଁ ଓ ସହରଗୁଡ଼ିକରେ ସ୍ୱତନ୍ତ୍ର ଶିବିରମାନ ଆୟୋଜନ କରାଯାଇଛି ଦେଶରେ ପ୍ରତ୍ୟେକ ପରିବାରକୁ ବିଦ୍ୟୁତ ଯୋଗାଣ ଲକ୍ଷ୍ୟ ହାସଲ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି

ଅନ୍ତର୍ଜାତୀୟ ତୈଳ ଦର କୋହଳ ହେବାରୁ ମୂଲ୍ୟ ହ୍ରାସ ପାଇଥିବା କଥା କୁହାଯାଉଛି

ଭାରତୀୟ ଅଧିନାୟକ ସୁନିଲ୍ ଛେତ୍ରୀ ଉଭୟ ଗୋଲ୍ ସ୍କୋର୍ କରିଥିଲେ